ଶ୍ରୀ ଷଡ଼ଙ୍ଗୀ ତାଙ୍କ ପତ୍ରରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କରୋନା ମହାମାରୀ ମୁକାବିଲା ଦିଗରେ ସମସ୍ତ ସ୍ୟାବ୍ୟ ପଦକ୍ଷେପ ନେଉଥିବା ଦର୍ଶାଇଛନ୍ତି

ତେବେ ସେମାନଙ୍କ ଭୋକ ଦୂର କରିବା ପାଇଁ ଆଗେଇ ଆସିଛନ୍ତି ଯୁବ ସମାଜସେବୀ ବିନୋଦ ଟାଓରୀ

ଏହି କାର୍ଯ୍ୟକ୍ରମକୁ ଆଜି ସକାଳେ ଗଞାମ ଜିଲ୍ଲାପାଳ ବିଜୟ ଅମୂତ କୁଲାଙେ ଉଦ୍ଘାଟନ କରିଛନ୍ତି